ସ୍ଚଳଭାଗ ଛୁଇଁବା ପରେ ରାକ୍ୟର ଉପକୁଳବର୍ତ୍ତୀ ଜିଲ୍ଲ ବିଶେଷ ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି

ବନ୍ଦର ମଧ୍ଧରେ ଥିବା ଜାହାଜଗୁଡିକ ବାହାରକୁ ଆଶିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି